ଓଡ଼ିଶାରେ ଅଧିକ ବ୍ୟାଙ୍କ୍ ଶାଖା ଖୋଲିବାପାଇଁ ଅର୍ଥମନ୍ତୀଙ୍କୁ ଚିଠି ଲେଖିଥିବା କେନ୍ରମନ୍ତୀ କହିଛନ୍ତି ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତୀ ନରେନ୍ଦ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ ସରକାର ବ୍ୟାଙ୍କିଂ କ୍ଷେତ୍ରରେ ବଡ ପରିବର୍ଭନ କରିଥିବାବେଳେ ଭାରତୀୟ ବ୍ୟାଙ୍କଗୁଡିକ ଗରିବ ଲୋକଙ୍କ ସାଥୀ ହୋଇପାରିଛି

ଏହାଫଳରେ ସାଧାରଶ ଲୋକଙ୍କ ପାଇଁ ବ୍ୟାଙ୍କ୍ରି ରଣ ନେବା ଶସ୍ତା ହେବ ଏଭଳି ପଦକ୍ଷେପଦ୍ୱାରା ବ୍ୟାଙ୍କ୍ଗୁଡ଼ିକରେ ସୁଧର ଚାପ ହ୍ରାସ ହେବ

ପରିସ୍ବିତିକୁ ଦୃଷିରେ ରଖ୍ ସେଠାରେ ଏକ ପ୍ଲାଟୁନ୍ ପୁଳିସ୍ ଫୋର୍ସ ମ୍ରତୟନ କରାଯାଇଛି

ବିଭିନ୍ନ ମଣ୍ଡପରେ ଆକି ଷଷୀ ପୂଜା ଆର ହୋଇଥିବାବେଳେ ବିଭିନ୍ନ ଶକ୍ତିପୀଠମାନଙ୍କରେ ମା'ଙ୍କର କାତ୍ୟାୟନୀ ର୍ପରେ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି

ଜନଗହଳିକୁ ଦୃଷ୍ଟିରେ ରଖ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି